କିଲ୍ଲା ପ୍ରଶାସନର ତତ୍ତାବଧାନରେ କୃଷି ଉଦ୍ୟାନ କୃଷି ପ୍ରାଣୀ ସମ୍ମଦ ମସ୍ୟ ଗ୍ରାମ୍ୟ ଉନ୍ନୟନ ଓ ଆନୁସଙ୍ଗିକ ବିଭାଗର ବୈଷୟିକ ଓ ସରକାରୀ କାର୍ଯ୍ୟକ୍ରମର ସମନ୍ୱୟରେ ତାରା ଯୋଜନା କାର୍ଯ୍ୟ କରିବ ବୋଲି ସେ କହିଛନ୍ତି

ସେହିଭଳି କଟକର ଅତିରିକ୍ତ ଜିଲ୍ଲାପାଳ ଶ୍ରୀକାନ୍ତ ତରାଇଙ୍କୁ ବୋର୍ଡ୍ର ସମ୍ଭାଦକ ଭାବେ ନିଯୁକ୍ତି ମିଳିଛି

ଏହି ଅବସରରେ ମିଶନ୍ ଶକ୍ତି ମେଳା ନାମରେ ଏକ ମୋବାଇଲ୍ ଆପ୍ ଉନ୍କୋଚନ କରାଯାଇଛି